ବିହାରରେ କ୍ଷମତା ବଜାୟ ରଖିବାରେ ଏନ୍ଡିଏ ସକ୍ଷମ ହୋଇଛି

ପିଏମ୍ ଇନାଗୁରେଟ୍ ଭାରତ ଟିକସ ଆତଙ୍କକୁ ପଛରେ ପକାଇ ଟିକସ ସ୍ୱଚ୍ଛତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସରକାରଙ୍କ ଦ୍ୱାରା ରିଫର୍ମ ପରଫର୍ମ ଏବଂ ଟ୍ରାନ୍କଫର୍ମ ନୀତିରେ ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆକି ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର କଟକ ବେଞ୍ଚର ନବନିର୍ମିତ ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିବା ଅବସରରେ ସେ କହିଛନ୍ତି ଯେ ପୂର୍ବରୁ ଥିବା ସରକାରଗୁଡିକ ସମୟରେ କରଦାତାମାନେ ଟିକସ ଆତଙ୍କ ନେଇ ଅଭିଯୋଗ କରୁଥିଲେ ଆଜି ଦେଶ ଏ କ୍ଷେତ୍ରରେ ଅମୂଳଚୂଳ ପରିବର୍ତ୍ତନ କରିବା ସହିତ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଶିବାରେ ସମର୍ଥ ହୋଇଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆୟକର କ୍ଷେତ୍ରରେ ସଂସ୍କାର ସୁବ୍ୟବସ୍ଥା ଏବଂ ପରିବର୍ତ୍ତନ ମାଧ୍ୟମରେ ଅଗ୍ରସର ହେଉଛନ୍ତି

ଏଥିସହିତ ଅଧିକରୁ ଅଧିକ ପରଦାତା ଟିକସ ବ୍ୟବସ୍ଥାରେ ସାମିଲ ହେବା ପାଇଁ ଆଗେଇ ଆସ୍କଚ୍ଚନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଆୟକର କ୍ଷେତ୍ରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ସଂସ୍କାର ନୃତନ ଜ୍ଞାନକୌଶଳ ସହାୟତାରେ ଏବଂ ନୀତି ନିର୍ଦ୍ଧାରିତ ଉପାୟରେ ଗ୍ରହଣ କରାଯାଇଛି ସେ ପୁଣି କହିଛନ୍ତି ସାରା ବିଶ୍ୱର ସଫଳ ଦେଶ ମଧ୍ୟରେ ଭାରତ କରଦାତାଙ୍କ ଅଧିକାର ଏବଂ କର୍ତ୍ତବ୍ୟକୁ ଆଇନଗତ ମାନ୍ୟତା ଦେଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ସ୍ଥାନୀୟ ସାମଗ୍ରୀ ପ୍ରତି ଆକୃଷ୍ଟ ହୋଇ ଏହାର ବଜାର ବ୍ୟବସ୍ଥା କରିପାରିଲେ ଦେଶର ଅର୍ଥନୀତି ଅଧିକ ତ୍ୱରାନ୍ୱିତ ହୋଇପାରିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ମାସ୍କ୍ ପିନ୍ଧିବା ସହ ସାମାଜିକ ଦୂରତା ବକାୟ ରଖିବା ଭଳି ପ୍ରତିଷେଧକ ଉପାୟ ଅବଲମ୍ଭନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହି ଭର୍ଚ୍ଚୁଆଲ୍ ବୈଠକରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଇଟିଏଟି ସଭାପତି ଜଷ୍ଟିସ୍ ପିପି ଭାଟ୍ ପ୍ରମୁଖ ଉପସ୍ଥିତ ଥିଲେ ବିହାର ଏନ୍ଡିଏ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିହାରରେ କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଛି

ବାଲ୍ଲିକୀନଗର ଲୋକସଭା ଆସନରେ କେଡିୟୁ ପ୍ରାର୍ଥୀ ସୁନିଲ୍ କୁମାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପ୍ରଭାସ କୁମାର ମିଶ୍ରାଙ୍କୁ ପରାସ୍ତ କରିଛନ୍ତି

ହେଲେ ବାମପନ୍ଥୀମାନେ ଏହି ନିର୍ବାଚନରେ ସର୍ବୋକ୍ରୁଷ୍ଟ ପ୍ରଦର୍ଶନ କରିଛନ୍ତି

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି

ଫଳରେ ବିଧାନସଭାରେ ବିଜେପି ବହୁମତ ପାଇବାରେ ସଫଳ ହୋଇଛି

ସାମାଜିକ ଓ ଅର୍ଥନୈତିକ ଭିଭିଭମି ଗଢ଼ିବା ପାଇଁ ସରକାରୀ ଘରୋଇ ସହଭାଗିତାରେ ସମ୍ପତ୍ତି ସୃଷ୍ଟି ସେଗୁଡ଼ିକର ଉପଯୁକ୍ତ ପରିଚାଳନା କରାଯାଇ ଲାଭଦାୟକ ପ୍ରକଳ୍ପରେ ପରିଣତ କରିବା ହେଉଛି ଏହି ସ୍କିମ୍ର ମୂଳ ଲକ୍ଷ୍ୟ କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଖବରଦାତାଙ୍କୁ ସ୍ୱଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହାଦ୍ୱାରା ସାମାଜିକ କ୍ଷେତ୍ର ଯଥା ବର୍ଜ୍ୟ ଜଳ ପରୀକ୍ଷା ଜଳ ଯୋଗାଣ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ଲାଭ ପହଞ୍ଚିପାରିବ ଏହି ପ୍ରକଳ୍ପଗୁଡ଼ିକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ

ଏହି ନୂଆ ସ୍କିମ୍ ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ଏମ୍ଆଇବି ଅନ୍ଲାଇନ୍ ଫିଲ୍ମସ୍ ଓ ଅଡ଼ିଓ ଭିଜୁଆଲ୍ ପ୍ରୋଗ୍ରାମ୍ ଏବଂ ଅନ୍ଲାଇନ୍ ନ୍ୟୁଜ୍ ଓ ସାମ୍ପ୍ରତିକ ପ୍ରସଙ୍ଗ ସଂକ୍ରାନ୍ତ ବିଷୟକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆଶିବାଲାଗି କେନ୍ଦ୍ର ସରକାର ଆଜି ଏକ ବିଞ୍ଜପ୍ତି ପ୍ରକାଶ କରିଛନ୍ତି ନେଟ୍ଫ୍ଲିକ୍ସ ହଟ୍ଷ୍ଟାର୍ ପ୍ରାଇମ୍ ଭିଡ଼ିଓ ଏବଂ ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମେତ ଓଟିଟି ପ୍ଲାଟ୍ଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅଣାଯିବ ବର୍ତ୍ତମାନ ଏହି ଡିକିଟାଲ୍ ବିଷୟବସ୍ତୁକୁ ତଦାରଖ କରିବା ଲାଗି କୌଣସି ଆଇନ କିୟା ସ୍ପୟଂଚାଳିତ ସଂସ୍ଥା ନାହିଁ ବର୍ତ୍ତମାନ ଛାପା ଗଣମାଧ୍ୟମ ଲାଗି ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପିସିଆଇ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ଲାଗି ନ୍ୟୁଜ୍ ବ୍ରଡ୍କାଷ୍ଟର୍ସ ଆସୋସିଏସନ୍ ଏନ୍ବିଏ ବିଙ୍କାପନ ପାଇଁ ଆଡ୍ଭାର୍ଟାଇଙ୍କି ଷ୍ଟାଣ୍ଡାର୍ଡସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଏବଂ ଚଳଚ୍ଚିତ୍ର କାର୍ଯ୍ୟକୁ ସମୀକ୍ଷା କରିବାଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣକ ବୋର୍ଡ ସିବିଏଫ୍ସି ରହିଛି

କ୍ରମାଗତ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଆସିଆନ୍ ଭାରତ ବନ୍ଧୁତା ଯୋଗାଯୋଗ ସାମୁଦ୍ରିକ ସହଯୋଗ ବେପାର ଓ ବାଣିଜ୍ୟ ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସେହି ସମ୍ମିଳନୀରେ ସମୀକ୍ଷା କରାଯିବ

କୋଭିଡ୍ ନାଇଷ୍ଟିନ୍ ତା' ପରବର୍ତ୍ତୀ ମହାମାରୀଜନିତ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି